ଏଲ୍ଏସ୍ ଆଡଜର୍ଣ୍ଣଡ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ ବିରତି ପରେ ଆଜି ପୁନର୍ବାର ଆରମ୍ଭ ହୋଇଛି ଲୋକସଭାରେ ବାଚସ୍କତି ବିହାରର ବାଲ୍ଲିକୀନଗରର ଜେଡିୟୁ ସାଂସଦ ବୈଦ୍ୟନାଥ ପ୍ରସାଦ ମାହତୋଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରିଥିଲେ

ଏହାପରେ ପଞ୍ଜାବ ଆମ୍ ଆଦ୍ମୀପାର୍ଟି ସାଂସଦ ଭଗୱନ୍ତ ମାନ୍ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ଉଠାଇଥିଲେ

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି ସଭାକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ବିରୋଧୀ ଦଳ ସଭ୍ୟଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖି ଜାତୀୟ ରାଜଧାନୀ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ସେ କହିଛନ୍ତି ସେହି ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରିଆସିବା ପରେ ହିଁ ଏହା ଉପରେ ଆଲୋଚନା ହେବା ଆବଶ୍ୟକ ତେବେ କଂଗ୍ରେସ ସମାଜବାଦୀ ପାର୍ଟି ତୂଣମୂଳ କଂଗ୍ରେସ ବାମଦଳ ଡିଏମ୍କେ ବିଏସ୍ପି ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟାନ୍ୟ ଦଳର ସଭ୍ୟମାନେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରିଥିଲେ

ଏହାର ଜବାବରେ ରାଜ୍ୟସଭା ନେତା ଥାଓ୍ୱଡ ଚାନ୍ଦ ଗେହଲଟ ଏହି ଆରୋପକୁ ବିରୋଧ କରିବା ସହ ସେହି ଅଞ୍ଚଳରେ ଶାନ୍ତି ଫେରାଇ ଆଶିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି

ରାଜ୍ୟସଭା ସଦସ୍ୟ ଏଭି ସ୍ୱାମୀଙ୍କ ବିୟୋଗରେ ସଭାରେ ନୀରବ ପ୍ରାର୍ଥନା କରାଯାଇଥିଲା

ସେ କହିଛନ୍ତି ଗତ କିଛିବର୍ଷ ଧରି ଭାରତ ଯୋଗୁଁ ସନ୍ତାସବାଦ ପ୍ରସଙ୍ଗ ବିଭିନ୍ନ ଆନ୍ତର୍ଜାତିକ ଫୋରମ୍ରେ ମୁଖ୍ୟ ଆଲୋଚନାର ରହିଛି ଏହାଯୋଗୁଁ ଆନ୍ତର୍ଜାତିକ ସ୍ତରରେ ସନ୍ତାସବାଦ ପ୍ରତି ସଚେତନତା ବୃଦ୍ଧି ପାଇଛି

ବୈଦେଶିକ ମନ୍ତ୍ରୀ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ ସନ୍ତୁଳନତା ଯୋଗୁଁ ଏହାର ରାଜନୈତିକ ପ୍ରଭାବ ଦେଖିବାକୁ ମିଳିଛି ସେ କହିଛନ୍ତି ବିଶ୍ୱରେ ପୂର୍ବରୁ ଗୋଟିଏ କିୟା ଦୁଇଟି ଦେଶର ଯେଉଁ ଆଧିପତ୍ୟ ରହିଥିଲା ଭାରତ ଭଳି ଦେଶମାନେ ଏବେ ଏହାର ସ୍ଥାନ ନେବା ଆରମ୍ଭ କରିଛନ୍ତି ଏଥିପାଇଁ ଅଧିକ ଫଳପ୍ରଦ ରଣକୌଶଳ ଗ୍ରହଣ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ବିଶ୍ୱରେ ଅର୍ଥନୈତିକ ସ୍ତରରେ ନିଜକୁ ଶକ୍ତିଶାଳୀ କରି ଗଢ଼ିବା ରାଜନୈତିକ ଦୃଷ୍ଟିକୋଶରୁ କୌଣସିମତେ କମ୍ ନୁହେଁ ଶ୍ରୀ ଜୟଶଙ୍କର କହିଛନ୍ତି ଦେଶଗୁଡ଼ିକ ନିଜନିଜର ଜାତୀୟ ଲକ୍ଷ୍ୟ ହାସଲ ପାଇଁ ଅହରହ ଉଦ୍ୟମ କରୁଥିବା ଯୋଗୁଁ ସେମାନେ ଏଥିପାଇଁ ଅଧିକ ଫଳପ୍ରଦ କାର୍ଯ୍ୟ କରି ଦେଖାଇବାକୁ ପ୍ରଚେଷ୍ଟା କରିବେ ଏକ ଡିଜିଟାଇଚଡ୍ ବିଶ୍ୱରେ ଜ୍ଞାନଭିଭିକ ଅର୍ଥନୀତି ସ୍ଥାପନ ଓ ଏଥିପାଇଁ ନୂଆ ନୂଆ ଭାଗିଦାରୀ ସୃଷ୍ଟି ପାଇଁ ଭାରତ ସମ୍ମୁଖରେ ବହୁ ବଡ ବଡ ଚ୍ୟାଲେଞ୍ଜମାନ ଆସି ଉଭା ହେବ

ସିବିଆଇ ଆରେଷ୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କାଲ୍ ନଥିପତ୍ର ଆଧାରରେ ବହୁ ସଂଖ୍ୟାରେ ଅସ୍ତଶସ୍ତ ଲାଇସେନ୍ସ ଦେଇଥିବା ଅଭିଯୋଗରେ କୁପ୍ୱାଡ଼ାର ଦୁଇ ଜଣ ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜୀବ୍ ରଞ୍ଜନ ଏବଂ ଇତ୍ରିତ୍ ହୁସେନ ରଫିକ୍ଙ୍କୁ ଗିରଫ କରିଛି

ଏହି ଖଣ୍ଡପୀଠରେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ଅରୂଣ ମିଶ୍ରା ଆର୍ଏଫ୍ ନରିମନ ଆର୍ ଭାନୁମତି ଓ ଅଶୋକ ଭୂଷଣ ସଦସ୍ୟ ଥିଲେ ଗଭ୍ଟ ଏୟାର ଲାଇନ୍ସ ଭାରତରେ ଚଳାଚଳ କରୁଥିବା ବିମାନ ଗୁଡ଼ିକରେ ଯାତ୍ରୀମାନଙ୍କୁ ବିମାନ ମଧ୍ୟରେ ୱାଇଫାଇ ସେବା ପ୍ରଦାନ କରିବାକୁ ସରକାର ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ଅନୁମତି ଦେଇଛନ୍ତି ଏକ ସରକାରୀ ବିଜ୍ଞପ୍ତି କାରି କରାଯାଇ ବିମାନର ମୁଖ୍ୟ ପାଇଲଟ ବିମାନ ମଧ୍ୟରେ ଇଷ୍ଟରନେଟ୍ ସେବା ଯୋଗାଇବାକୁ ଅନୁମତି ଦେଇପାରିବେ ବୋଲି କୁହାଯାଇଛି ଏହି ଇଣ୍ଟରନେଟ୍ ୱାଇଫାଇ ବ୍ୟବସ୍ଥା ମାଧ୍ୟମରେ ଦିଆଯିବ

ସେହିସବୁ ଇଲେକ୍ଟ୍ରୋନିକ୍ୱ ସାମଗ୍ରୀଗୁଡ଼ିକୁ ଫ୍ଲାଇଟ୍ ମୋଡରେ ରଖାଯାଇ ଏହି ସୁବିଧା ଲାଭ କରାଯାଇପାରିବ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସ୍ଇ ପକ୍ଷରୁ ଏଥିପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ପୂର୍ବରୁ ସେହି ଅଞ୍ଚଳରେ ହିଂସାକାଣ୍ଡ କାରଣରୁ ବୋର୍ଡ଼ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା

ସେହିସବୁ ପରୀକ୍ଷାର୍ଥୀମାନଙ୍କର ତାଲିକା ଦେବା ଲାଗି ସ୍କୁଲ୍ ଅଧ୍ୟକ୍ଷ ଏବଂ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟଙ୍କୁ କୁହାଯାଇଛି ଦ୍ୱାଦଶଶ୍ରେଣୀ ପରୀକ୍ଷା ଆହୁରି ବିଳୟିତ ହେଲେ ମେଡ଼ିକାଲ ଇଞ୍ଜିନିୟରିଂ ଆଇନ୍ ଆଦି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସିବିଏସ୍ଇ ଦିଲ୍ଲୀ ପୁଲିସ କମିଶନରଙ୍କୁ ଚିଠି ଲେଖିଛି

ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଗତକାଲି ଭୁବନେଶ୍ୱରଠାରେ ଉଦ୍ଯାପିତ ହୋଇଛି